ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ୍ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣିଶୀଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ତଥା ବହୁ ବରିଷ୍ଠ ଅଫିସର ଥିଲେ ଏହାପରେ ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ବୈଠକରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କ ସ୍ଚନା ଜାରି କରିଥିବାରୁ ରାଜ୍ୟରେ ଧନଜୀବନ କ୍ଷୟକ୍ଷତିକୁ କମ୍ କରାଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ର ଭ୍ୟସୀ ପ୍ରଶଂସା କରିଛନ୍ତି ରାଜ୍ୟରେ ଘଟିଥିବା କ୍ଷୟକ୍ଷତିର ଅଟକଳ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ରାଜ୍ୟ ସରକାର କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରୀୟ ଟିମ୍କୁ ଦେବେ ରାଜ୍ୟ ସହ କେନ୍ଦ୍ର ସରକାର କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହାପରେ ବୈଠକ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବର୍ ଆକି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ଭର୍ଦ୍ଧନ ଜ୍ଞାପନ କରିଥିଲେ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିଥିଲେ

ଏକ କେନ୍ଦ୍ରୀୟ ଟିମ୍ ଖୁବ୍ ଶୀଘ୍ର ପଣ୍ଟିମବଙ୍ଗ ଗସ୍ତ କରି କ୍ଷୟକ୍ଷତିର ଅଟକଳ କରିବା ବିଷୟରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ

ଅମ୍ପନ୍ ଘର୍ଷ୍ଣବାତ୍ୟାରେ ଓଡ଼ିଶା ଓ ପଣ୍ଟିମବଙ୍ଗର ବ୍ୟାପକ କ୍ଷତି ଘଟିଛି ବିରୋଧୀ ଦଳମାନେ ଏକ ପ୍ରସ୍ତାବ ଗୃହିତ କରି ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି

ପଣ୍ଢିମବଙ୍ଗ ଓ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ପାଇଁ ନେତାମାନେ ଆହ୍ବାନ ଦେଇଛନ୍ତି ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା କଂଗ୍ରେସ ନେତା ରାହୁଲ ଗାନ୍ଧି ଏନ୍ସିପି ମୁଖ୍ୟ ଶରଦ ପାୱାର ପଣ୍ଠିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଡିଏମ୍କେ ମୁଖ୍ୟ ଏମ୍ଏଲ୍ ଷ୍ଟାଲିନ୍ ଓ ସିପିଏମ୍ ନେତା ସୀତାରାମ ୟେଚୁରୀ ଏବଂ ଆହୁରି ଅନେକ ନେତା ଅଂଶଗ୍ରହଣ କରିଥିଲେ

ଦେଶରେ କରୋନା ଭୂତାଣୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି ବନ୍ଦେ ଭାରତ ମିଶନ୍ ବନ୍ଦେ ଭାରତ ମିଶନ୍ ଅନ୍ତସାରେ ଏୟାର୍ ଇଣ୍ଡିଆର ପ୍ରଥମ ବିମାନ ମାଳଦୀପ ରାଜଧାନୀ ମାଲେରୁ ଆଜି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଛି

ବିମାନରେ ଯାତ୍ରା କରିବା ପ୍ରର୍ବରୁ ସମସ୍ତ ଯାତ୍ରୀ ମାଲେ ବିମାନ ବନ୍ଦରଠାରେ ପହଞ୍ଚିଥିଲେ ଓ ସେମାନଙ୍କର ଆନୁଷ୍ଠାନିକ ଦେଶାନ୍ତରଣ ପ୍ରକ୍ରିୟା ଓ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଆସନ୍ତାକାଲି ଆଉ ଏକ ବିମାନ ମାଲେରୁ ନୂଆଦିଲ୍ଲୀ ଆସିବ ଆକ୍ଟିର ବିମାନରେ କର୍ଷ୍ଣାଟକ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଲୋକମାନେ ଆସ୍ରଥିବା ବେଳେ ଆସନ୍ତାକାଲି ଦିଲ୍ଲୀ ଆସିବାକ୍ ଥିବା ବିମାନରେ ଦିଲ୍ଲୀ ହରିଆଣା ଓ ଚଷ୍ଟିଗଡ଼ର ଲୋକମାନେ ଆସିବେ ମାଲେ ସ୍ଥିତ ଭାରତୀୟ ହାଇକମିଶନ୍ ସ୍ନତ୍ରରେ କୁହାଯାଇଛି ଜରୁରି ଚିକିତ୍ସା ସେବା ଆବଶ୍ୟକ କର୍ତ୍ତିବା ବ୍ୟକ୍ତି ଗର୍ଭବତୀ ମହିଳା ବୟୋଜ୍ୟେଷ୍ଠ ବ୍ୟକ୍ତି ଅଟକି ରହିଥିବା ପର୍ଯ୍ୟଟକ ଓ ମାଳଦୀପରେ ବିଜ୍ଞାର କାର୍ଯ୍ୟକାଳ ସମ୍ପନ୍ତ ହୋଇଯାଇଥିବା ବ୍ୟକ୍ତି ଏବଂ ଯେଉଁ ଲୋକମାନଙ୍କର ପରିବାରର କୌଣସି ସଦସ୍ୟ ପ୍ରାଣ ହରାଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଣାଯାଉଛି

ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ମାଳଦୀପରେ ଭାରତୀୟ ହାଇକମିଶନର ସଂଜୟ ସୁଧୀର ଯାତ୍ରୀମାନଙ୍କର ସୁବିଧା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଜଣାଇଛନ୍ତି ସେ କହିଛନ୍ତି ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ହୋମ୍ମିନିଷ୍ଟ୍ରି ଓସିଆଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏକ ବଡ଼ ରିହାତି ସ୍ୱରୂପ କିଛି ନିର୍ଦ୍ଦିଷ୍ଟ ବର୍ଗର ପ୍ରବାସୀ ଭାରତୀୟ ନାଗରିକ କାର୍ଡଧାରୀମାନଙ୍କୁ ଦେଶକୁ ଆଣିବା ପାଇଁ ଅନୁମତି ପ୍ରଦାନ କରିଛି ଏହି ଲୋକମାନେ ବିଭିନ୍ନ ଦେଶରେ ଅଟକି ରହିଛନ୍ତି ସଂଶୋଧିତ ନିୟମ ଅନୁସାରେ ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କର ନାବାଳକ ପିଲାମାନେ ଯଦି ଓସିଆଇ କାର୍ଡ ପାଇଥିବେ ତେବେ ସେମାନଙ୍କୁ ଭାରତକୁ ଆସିବା ପାଇଁ ଅନୁମତି ଦିଆଯିବ ଏହି ଅନ୍ତମତି କେବଳ ଜର୍ରରୀକାଳୀନ ପରିସ୍ଥିତିରେ ଦିଆଯାଉଛି ସେମାନଙ୍କ ବିମାନ ନୌବାହିନୀ ଜାହାଜ ଟ୍ରେନ୍ ଓ ଅନ୍ୟାନ୍ୟ ଯାନ ମାଧ୍ୟମରେ ଅଣାଯିବ ଏକ ଦମ୍ପଭିଙ୍କ ମଧ୍ୟର୍ ଯଦି ଜଣେ ଓସିଆଇ କାର୍ଡ ପାଇଥିବେ ତେବେ ତାଙ୍କର ପତି କିମ୍ବା ପତ୍ନୀଙ୍କୁ ଭାରତ ଆସିବାର ଅନୁମତି ଦିଆଯିବ ତେବେ ସେହି କାର୍ଡଧାରୀଙ୍କର ଭାରତରେ ସ୍ଥାୟୀ ବାସଗୃହ ଥିବା ଆବଶ୍ୟକ ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟଗ୍ରଡ଼ିକରେ ଅଧ୍ୟୟନ କର୍ତ୍ତିବା ଛାତ୍ରଛାତ୍ରୀ ଯେଉଁମାନଙ୍କର ଓସିଆଇ କାର୍ଡ ରହିଥିବ ଓ ସେମାନଙ୍କର ପିତାମାତା ଭାରତୀୟ ହୋଇଥିବେ ଓ ଭାରତରେ ବାସ କର୍ରଥିବେ ସେମାନଙ୍କ ମଧ୍ୟ ଆସିବା ପାଇଁ ଅନ୍ତମତି ଦିଆଯିବ

ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ରେଳବାଇ ରିଜଭେସନ୍ କାଉଷ୍ଟରରେ ଟିକେଟ୍ କରାଯାଇ ପାରିବ

ସାଧାରଣ ସେବା କେନ୍ଦ୍ର ଡାକଘର ରିଜର୍ଭେସନ୍ କାଉଣ୍ଟର ଯାତ୍ରୀ ଟିକେଟ୍ ସୁବିଧା କେନ୍ଦ୍ର ଓ ଆଇଆର୍ସିଟିସିର ଅଧିକୃତ ଏଜେଣ୍ଟମାନଙ୍କ ମାଧ୍ୟମରେ ଟିକେଟ୍ ରିଜର୍ଭେସନ୍ କରାଯାଇ ପାରିବ ସମସ୍ତ କୋନାଲ୍ ରେଳବାଇକୁ ଶାରୀରିକ ଦୂରତା ନିୟମର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏଥିସହିତ ସମସ୍ତ ପ୍ରକାରର ପରିଷ୍କାର ପରିଚ୍ଚନୃତା ନିୟମର ପାଳନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ରେଳ ମନ୍ତ୍ରଣାଳୟ କହିଛି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ରାଜ୍ୟ ସରକାରମାନଙ୍କ ପରିଚାଳନା ଦାୟିତ୍ୱରେ ଛାଡିଦିଆଯାଇଛି

ଏହି ଟ୍ରେନ୍ଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ସ୍ଥାନାନ୍ତରିତ ଶ୍ରମିକ ଅଟକି ରହିଥିବା ତୀର୍ଥଯାତ୍ରୀ ପର୍ଯ୍ୟଟକ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ପହଞ୍ଚାଉଛି ରେଳ ମନ୍ତ୍ରଣାଳୟ କହିଛି ଯାତ୍ରୀମାନେ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ସେମାନଙ୍କର ସମ୍ପର୍ଶ୍ଣ ଶାରୀରିକ ପରୀକ୍ଷା କରାଯାଉଛି

ଟେଲି କନ୍ଫରେନ୍ସିଂ ମାଧ୍ୟମରେ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସମଗ୍ର ବିଶ୍ୱରେ ବ୍ୟାପୁଥିବା ଭଳି ଏକ ସମୟରେ ସେ ଡବ୍ଲ୍ୟଏଚ୍ଓରେ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସେ କହିଛନ୍ତି ଆଗାମୀ ଦୁଇ ଦଶନ୍ଧି ଧରି ବିଶ୍ୱ ବହୁ ବଡ଼ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବ ଓ ଏ କ୍ଷେତ୍ରରେ ବିଶ୍ୱର ସମସ୍ତ ରାଷ୍ଟ୍ର ପୂର୍୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତ ନେଇଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ସେ କହିଛନ୍ତି ଭାରତ ଦୂଢ଼ ସଂକଳ୍ପବଦ୍ଧ ହୋଇ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଛି